ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଂହ ଓ ବାଘ ମାନଙ୍କ ସଂଖ୍ୟାପରେ' ଚିତାବାଘ ମାନଙ୍କର ସଂଖ୍ୟା ବୃଦ୍ଧି ପାଇଥିବାରୁ ବନ୍ୟଜନ୍ତୁ ସଂରକ୍ଷଣ ବିଭାଗ କର୍ମଚାରୀମାନଙ୍କର ପ୍ରଶଂସା କରିଛନ୍ତି

ପିଏମ୍ ଆମ୍ନିର୍ଭର ଭାରତ ଆତ୍ମନିର୍ଭର ଭାରତ ମାଧ୍ୟମରେ ଏକ ନବଭାରତର ଗଠନ ପାଇଁ ଐକ୍ୟବଦ୍ଧ ହୋଇ କାର୍ଯ୍ୟକରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି ଆମେ ଆମର ସମସ୍ତ ମତପାର୍ଥକ୍ୟକୁ ଭୁଲିଯାଇ ଏକ ନ୍ନଆ ଦେଶ ଗଠନ କରିବାକୁ ଅଗ୍ରସର ହେବା ଉଚିତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲିଗଡ ମୁସ୍ଲିମ୍ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ପାଳନ ଉହବରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ଶ୍ରୀ ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମର ଅଂଶଗ୍ରହଣ କରିଛନ୍ତି ସେ କହିଛନ୍ତି ତାଙ୍କ ସରକାର କୌଣସି ପକ୍ଷପାତ ବିନା ସମସ୍ତଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ସମ୍ପର୍ଶ୍ଣ ପ୍ରତିଶ୍ରୁତିବଦ୍ଧ ସେ କହିଛନ୍ତି ସରକାର ଜାତି ଓ ଧର୍ମ ନିର୍ବିଶେଷରେ ସମସ୍ତଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି ଦେଶ ଗଠନ ପାଇଁ ନିଜକୁ ଉତ୍ପର୍ଗ କରିବାକୁ ସେ ଆଲିଗଡ ମୁସ୍ଲିମ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ମୁସଲମାନ ସମ୍ପ୍ରଦାୟର କନ୍ୟାମାନଙ୍କୁ ଶିକ୍ଷିତ କରାଇବା ଦିଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଏ କ୍ଷେତ୍ରରେ ଅନେକ କଲ୍ୟାଶକର ଯୋଜନା ମଧ୍ୟ ହାତକୁ ନିଆଯାଇଛି

ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ ସରକାରଙ୍କ ନୀତିର ସଠିକ୍ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

କୋବିଡ୍ ଭ୍ୟାକୁନ୍ ସରକାର କହିଛନ୍ତି କୋବିଡ୍ ପ୍ରତିଷେଧକ ପ୍ରଥମେ ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯିବ

ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ କୋବିଡ୍ ପ୍ରତିଷେଧକ ଦିଆଯିବା ସମ୍ଭନ୍ଧୀୟ ଏକ ଯୋଜନା ପ୍ରସ୍ତୁତ କରିଛି ଆମ ସମ୍ଭାଦଦାତା କଶାଇଛନ୍ତି ଯେଉଁମାନଙ୍କୁ ପ୍ରତିଷେଧକ ଦିଆଯିବ ସେମାନଙ୍କୁ ସେମାନଙ୍କର ମୋବାଇଲ୍ ଫୋନ୍ ମାଧ୍ୟମରେ ସନ୍ଦେଶ ପଠାଯିବ ପ୍ରତିଷେଧକ ନେବାପାଇଁ ସେମାନଙ୍କୁ ସମୟ ଓ ସ୍ଥାନ ବିଷୟରେ ସ୍ନଚନା ଦିଆଯିବ ପ୍ରତିଷେଧକ ନେବାକୁ ଥିବା ଲୋକମାନଙ୍କର ପଞ୍ଜିକରଣରେ କୌଣସି ଅସୁବିଧା ନହେବା ପାଇଁ ଏଭଳି ପଦକ୍ଷେପ ନିଆଯିବ ମନ୍ତ୍ରଣାଳୟ କହିଛି କୋବିଡ୍ ପ୍ରତିଷେଧକ ନେବାପାଇଁ ପଞ୍ଜିକରଣ ବଧ୍ୟତାମଳକ କରାଯିବ ଜଣେ ବ୍ୟକ୍ତି ପଞ୍ଜିକୃତ ହେବାପରେ ତାଙ୍କୁ କେତେବେଳେ ଓ କେଉଁଠାରେ ପ୍ରତିଷେଧକ ଦିଆଯିବ ସେ ସଂକ୍ରାନ୍ତରେ ସ୍ୱଚନା ଦିଆଯିବ ପୂର୍ବରୁ ବିଶ୍ୱରେ ଭାରତର ଏକ ବୃହତ୍ ପ୍ରତିଷେଧକ ଟୀକାକରଣ ଅଭିଯାନ ଜାରି ରହିଛି

ପିଏମ୍ ଭିଏତ୍ନାମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଭିଏତ୍ନାମ ପ୍ରଧାନମନ୍ତ୍ରୀ ନୁଏନ୍ କୁଆନ୍ ପୁକ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି ଉଭୟ ନେତା ମୋଟା ମୋଟି ଦ୍ୱିପକ୍ଷିୟ ସମ୍ପର୍କର ସମୀକ୍ଷା କରିବା ସହ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି କୋବିଡ୍ ପରବର୍ତ୍ତୀ ଅର୍ଥନୈତିକ ସୁଧାର ପ୍ରସଙ୍ଗ ଆଲୋଚନାର ପରିସରକୁ ଆସିଥିଲା ଶ୍ରୀ ମୋଦୀ ତାଙ୍କର ଉଦ୍ଘାଟନୀ ବକ୍ତବ୍ୟରେ ଭିଏତନାମ୍' ଭାରତର ଆକୁ ଇଷ୍ଟ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ବୋଲି ବର୍ଷ୍ଣନା କରିଥିଲେ ଭିଏତନାମ୍' ଭାରତ ପ୍ରଶାନ୍ତ ମହାସାଗରୀୟ ବିଜନର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଦ୍ରତ ଉନ୍ନତି ପରିଲକ୍ଷିତ ହୋଇଛି ଉଭୟ ଦେଶ ମଧ୍ୟରେ ନୂଆ ନୂଆ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ' ଭିଏତନାମ ସହ ଦୀର୍ଘମିଆଦୀ ଭାଗିଦାରୀ ସମ୍ପର୍କ ରକ୍ଷା କରିବାକୁ ଆଗ୍ରହୀ ସେ କହିଛନ୍ତି ଭାରତ ଭିଏତନାମ୍ ସହଯୋଗ ଅଞ୍ଚଳର ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଶ୍ରୀ ମୋଦୀ କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି ସ୍ଥିରତା ଓ ସମୃଦ୍ଧି ଉଭୟ ଦେଶର ମୁଖ୍ୟ ଲକ୍ଷ୍ୟ ରହିଛି ଶ୍ରୀ ମୋଦୀ କହିଛନ୍ତି ଆସନ୍ତାବର୍ଷ ଭାରତ ଓ ଭିଏତ୍ନାମ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ହେବେ ଏହାଦ୍ୱାରା ଦୁଇଦେଶ ମଧ୍ୟରେ ଆନ୍ତର୍ଜାତିକ ସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ବୋଲି ଶ୍ରୀ ମୋଦୀ ଆଶାବ୍ୟକ୍ତ କରିଛନ୍ତି

ଟ୍ୱିଟ୍ କରି ଶ୍ରୀ ମୋଦି ଏଥିପାଇଁ କାର୍ଯ୍ୟ କରିଥିବା ବନ୍ୟଜନ୍ତୁ ସଂରକ୍ଷଣ ବିଭାଗ କର୍ମଚାରୀମାନଙ୍କୁ ଧନ୍ୟବାଦ କଣାଇଛନ୍ତି ସେ କହିଛନ୍ତି ଆଗକ୍ର ଏଭଳି ପ୍ରୟାସ ଜାରି ରଖିବାକୁ ହେବ ଓ ଜୀବଜନ୍ତୁମାନେ ଯେପରି ନିରାପଦରେ ରହିପାରିବେ ତାହା ଆମକୁ ନିଣ୍ଚିତ କରିବାକୁ ହେବ

ଏହି ଅବସରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାରେ ଭାରତରେ ରୁଷ୍ ରାଷ୍ଟ୍ରଦୂତ ନିକୋଲେ କୂଦାଶେବ କହିଛନ୍ତି ବିଶ୍ୱରେ ଅସ୍ଥିର ପରିସ୍ଥିତି ସତ୍ତେ ଭାରତ ଓ ରୂଷ୍ ମଧ୍ୟରେ ବନ୍ଧତା ଉପରେ କୌଣସି ଆଞ୍ଚ ଆସିନାହିଁ ଓ ଉଭୟ ଦେଶ ମଧ୍ୟରେ ବିଶ୍ୱାସ ଓ ସହଯୋଗ ଅଧିକ ସୁଦୂଢ଼ ହୋଇଛି ସେ କହିଛନ୍ତି ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଉଚ୍ଚଶିଖର ହୁଇଁଛି

ଏଥିପାଇଁ ଏକ ବ୍ୟାପକ ତଥା ଅଭିବୃଦ୍ଧି ମୂଳକ ଆଭିମୁଖ୍ୟ ପୋଷଣ କରିବାକୁ ପଡିବ

ସେ କହିଛନ୍ତି ଏଭଳି ଏକ ପାଠାଗାର ସ୍ଥାପନ କରିବାକୁ ଭାରତ ଆଗ୍ରହୀ ପ୍ରଧାନମନ୍ତ୍ରୀ କହିଛନ୍ତି ସେହି ପାଠାଗାରରେ ବୌଦ୍ଧ ସାହିତ୍ୟର ସମସ୍ତ ନକଲ ଗୁଡିକୁ ଡିକିଟାଲ ଉପାୟରେ ସଂରକ୍ଷିତ କରି ରଖାଯିବ ସେ କହିଛନ୍ତି ଏହା କେବଳ ଏକ ପାଠାଗାରର ଭୂମିକା ନିର୍ବାହ କରିବ ନାହିଁ ଏହାମଧ୍ୟ ବୌଦ୍ଧ ସାହିତ୍ୟ ଉପରେ ଗବେଷଣା ଓ କଥାବାର୍ତ୍ତା ପାଇଁ ଏକ ଉତ୍ତମ ମଞ୍ଚ ଯୋଗାଇବ ସିଜ୍ଫାୟାର ଭାଓଲେସନ ପାକିସ୍ତାନୀ ସୈନ୍ୟମାନେ ଆଜି ଜାମ୍ମୁ କାଶ୍ମୀରର ପୁଞ୍ ଜିଲ୍ଲାସ୍ଥିତ ନିୟନ୍ତ୍ରଣରେଖାରେ ଅବସ୍ଥିତ ଭାରତୀୟ ଆଗୁଆ ଘାଟୀଗୁଡ଼ିକ ଉପରକୁ ଆଖିବୁଜା ଗୁଳିଚାଳନା କରି ପୁନର୍ବାର ଅସ୍ତ୍ରବିରତିର ଲଙ୍ଘନ କରିଛନ୍ତି

ଭାରତୀୟ କ୍ଷବାନମାନେ ପାଲଟା ଗୁଳିଚାଳନା କରିଛନ୍ତି ସର୍ବଶେଷ ଖବର ମିଳିବାବେଳକୁ ଗୁଳିବିନିମୟ ଜାରି ଥିଲା